ଗତ ରାତିରେ ୱାଶିଂଟନ୍ ସ୍ଥିତ କ୍ୟାପିଟଲ୍ ବିଲ୍ଡିଙ୍ଗ୍ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା କୋବିଡ୍ ସଂକ୍ରମଣ ଓ ନିରାପତ୍ତା ଜନିତ ବିଷୟକ୍ତ୍ ନେଇ ଶପଥ ଗ୍ରହଣ ଉହବ ଯେଭଳି ଜାକଜମକରେ ହେବା କଥା ସେଭଳି ନ ହୋଇ ନିରାଡୟର ଭାବେ କରାଯାଇଥିଲା ଆମେରିକାର ରାଷ୍ଟ୍ରପତି ଭାବେ ତାଙ୍କର ପ୍ରଥମ ଭାଷଣରେ ଶ୍ରୀ ବାଇଡେନ୍ ରାଜନୈତିକ ଉଗ୍ରବାଦ ଓ ହ୍ୱାଇଟ୍ ହାଉସ୍ର ପ୍ରଭୃତାକୁ ପରାହତ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ଦେଶକୁ ଏକ୍ୟବଦ୍ଧ ରଖିବା ଉପରେ ଗୁରୁତ୍ୱ ଆରୋପ କରି ସେ ସମସ୍ତ ଆମେରିକାବାସୀଙ୍କ ରାଷ୍ଟ୍ରପତି ହେବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ଶ୍ରୀ ବାଇଡେନ୍ କହିଛନ୍ତି ଆମେରିକାକୁ ଅନେକବାର ପରୀକ୍ଷାର ସମ୍ମଖୀନ ହେବାକୁ ପଡ଼ିଛି ଓ ପ୍ରତ୍ୟେକ ବାର ଆମେରିକା ଏଥିରେ ଅଧିକର୍ତ ଅଧିକ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି ସେ କହିଛନ୍ତି ମେଣ୍ଟଗ୍ରଡ଼ିକ ସହ ସମ୍ପର୍କରେ ଉନ୍ତି ଅଶାଯିବ

କାମାଇକା ଓ ଭାରତରୁ ଦେଶାନ୍ତରିତ ହୋଇ ଯାଇଥିବା ଏକ ଦମ୍ପତିଙ୍କର କନ୍ୟା କମଲା ହାରିସ୍ ଆମେରିକାର ସର୍ବପ୍ରଥମ ମହିଳା ତଥା ସର୍ବପ୍ରଥମ ଦକ୍ଷିଣ ଏସୀୟ ବଂଶୋଭବ ଆମେରିକୀୟ ଭାବେ ଉପରାଷ୍ଟ୍ରପତି ପଦ ଅଳଂକୃତ କରିଛନ୍ତି ଗତକାଲିର ଶପଥ ଗ୍ରହଣ ଉତ୍ସବ ସମୟରେ ଲେଡି ଗାଗା ଜାତୀୟ ସଙ୍ଗୀତ ଗାନ କରିଥିଲେ ଓ ଜେନିଫର ଲୋପେକ୍ ଆମେରିକାର ମେରାଇନ୍ ବ୍ୟାଣ୍ଡ୍ ସହ ପ୍ରଦର୍ଶନ କରିଥିଲେ ଶପଥ ଗ୍ରହଣ ଉତ୍ସବରେ ବାରାକ୍ ଓବାମା ଜର୍ଜ ଡବ୍ଲ୍ୟ ବୁଶ୍ ଓ ବିଲ୍ କ୍ଲିଣ୍ଟନ୍ଙ୍କ ଭଳି ପୂର୍ବତନ ରାଷ୍ଟ୍ରପତିମାନେ ଯୋଗ ଦେଇଥିଲେ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ ତାଙ୍କର ବିଦାୟୀ ଭାଷଣରେ ବାଇଡେନ୍ଙ୍କ ପ୍ରଶାସନକୁ ଶୁଭେଚ୍ଛା ଜଣାଇଥିଲେ ଶ୍ରୀ ଟ୍ରମ୍ପ୍ ଶପଥ ଗ୍ରହଣ ଉହବ ପୂର୍ବରୁ ପତ୍ନୀ ମେଲିନିଆ ଟ୍ରମ୍ଫ୍ଙ୍କ ସହ ହ୍ୱାଇଟ୍ ହାଉସ୍ ପରିତ୍ୟାଗ କରି ଫ୍ଲୋରିଡା ଅଭିମୁଖେ ଯାତ୍ରା କରିଥିଲେ ଭିପି ପିଏମ୍ ଞ୍ବିଶେସ୍ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ରହିଛି ଓ ଆଗାମୀ ବର୍ଷଗୁଡ଼ିକରେ ଏହା ଆହୁରି ଅଧିକ ମଜବୁତ୍ ହେବ ବୋଲି ତାଙ୍କର ବିଶ୍ୱାସ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି' ଜୋ ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କିଛି ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି କହିଛନ୍ତି ଭାରତ ଆମେରିକା ଭାଗିଦାରୀ ସମ୍ପର୍କକୁ ଉଚ୍ଚ ଶିଖରକୁ ନେଇଯିବା ଲାଗି ସେ ତାଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆଶା ରଖିଛନ୍ତି ନୂଆ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସଫଳ ରହିବାର କାମନା କରି ଶ୍ରୀ ମୋଦି ତାଙ୍କୁ ଶୁଭେଛା କଣାଇଛନ୍ତି ଉଭୟ ଦେଶ ସେମାନଙ୍କ ମଧ୍ୟରେ ଥିବା ଚ୍ୟାଲେଞ୍ଜଗୁଡ଼ିକର ସମାଧାନ କରିବା ଓ ବିଶ୍ୱଶାନ୍ତି ଓ ନିରାପତ୍ତାକୁ ନିଷ୍ଠିତ କରିବା ଦିଗରେ ପୂର୍ବାପେକ୍ଷା ଆହୁରି ଅଧିକ ଉତ୍ପାହର ସହ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ ଆମେରିକା ଭାଗିଦାରୀ ସମ୍ପର୍କ ପାରସ୍କରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଏବଂ ଦୁଇ ଦେଶ ସମ୍ମୁଖରେ ଅନେକ ଦ୍ୱିପକ୍ଷୀୟ ଓ ଅର୍ଥନୈତିକ କାର୍ଯ୍ୟସ୍ଟଚୀ ରହିଛି ଉଭୟ ଦେଶ ଅର୍ଥନୈତିକ ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଦିଗରେ ଅନେକ କିଛି କରିବାକୁ ରହିଛି ଶ୍ରୀ ମୋଦି କହିଛନ୍ତି ଭାରତ ଆମେରିକା ସମ୍ପର୍କକୁ ଉଚ୍ଚ ଶିଖରକୁ ନେଇଯିବାକୁ ଶ୍ରୀ ବାଇଡେନ୍ଙ୍କ ସହ ମିଶି କାର୍ଯ୍ୟ କରିବାକୁ ସେ ସଙ୍କଚ୍ଚବଦ୍ଧ ପ୍ରଧାନମନ୍ତ୍ରୀ ଆମେରିକାର ନୂଆ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ଅଭିନନ୍ଦନ କଶାଇ ଏହାକୁ ଏକ ଐତିହାସିକ ମୁହର୍ତ୍ତ ଭାବେ ବର୍ଷନା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ ଆମେରିକା ସମ୍ପର୍କକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ଲାଗି ତାଙ୍କ ସହ ନିରନ୍ତର କଥାବାର୍ତ୍ତା କାରି ରଖିବାକୁ ସେ ଆଶାୟୀ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଆମେରିକା ଭାଗିଦାରୀ ସମ୍ପର୍କ ସମଗ୍ର ବିଶ୍ୱପାଇଁ ମଙ୍ଗଳାକାରୀ ସାବ୍ୟସ୍ତ ହେବ

ରାଜ୍ୟଗୁଡ଼ିକ ମଧ୍ୟରେ କର୍ଷାଟକ ଶୀର୍ଷ ସ୍ଥାନରେ ରହିଛି ତାହାପରକୁ ଆନ୍ଧ୍ରପ୍ରଦେଶର ସ୍ଥାନ ରହିଛି

ଏହି ସମୟରେ ନିର୍ବାଚନ କମିଶନ୍ ଦଳ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡ଼ା ଓ ନିର୍ବାଚନ କମିଶନର୍ ସୁଶିଲ୍ ଚନ୍ଦ୍ରା ଓ ରାଜୀବ୍ କୁମାର ରାଜ୍ୟକୁ ଗସ୍ତରେ ଯାଇଛନ୍ତି ନିର୍ବାଚନ କମିଶନ୍ ଦଳ ପଣ୍ଢିମବଙ୍ଗ ମୁଖ୍ୟ ନିର୍ବାଚନ ଅଫିସର୍ ଅରିଫ୍ ଅଫ୍ତାବ୍ଙ୍କ ସହ ଗତ ସନ୍ଧ୍ୟାରେ ଏକ ବୈଠକରେ ଯୋଗ ଦେଇଥିଲେ ଆଇନ ଶୃଙ୍ଖଳା ସମ୍ଭନ୍ଧୀୟ ପୁଲିସ୍ ଏଡିଜି ଜ୍ଞାନବନ୍ତ ସିଂହ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ନିର୍ବାଚନ କମିଶନ୍ ଦଳ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧି ଓ ନିର୍ବାଚନ ସହ ସମ୍ପ୍ଧକ୍ତ ଅଫିସର୍ମାନଙ୍କୁ ଭେଟୁଛନ୍ତି ସେମାନେ ଡିଭିଜନାଲ୍ କମିଶନର୍ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଓ ଏସ୍ପିମାନଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ଏହାଛଡ଼ା ରାଜ୍ୟ ମୁଖ୍ୟ ସଚିବ ଘରୋଇ ସଚିବ ଓ ଡିଜିପିଙ୍କ ସମେତ ବରିଷ୍ଠ ପ୍ରଶାସିନକ ଅଫିସରମାନଙ୍କୁ ନିର୍ବାଚନ କମିଶନ୍ ଦଳ ସାକ୍ଷାତ୍ କରିବେ

କୋବିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍ ମାଧ୍ୟମରେ କରାଯାଉଛି

ଅନ୍ୟମାନେ ଭର୍ଚୁଆଲ୍ ମାଧ୍ୟମରେ ସେମାନଙ୍କର ଡିଗ୍ରୀ ଓ ଡିପ୍ଲୋମା ଗ୍ରହଣ କରିବେ

ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍ ଏବଂ ବାଣିକ୍ୟ ଓ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ସୋମ୍ ପ୍ରକାଶ ଅଂଶଗ୍ରହଣ କରିଥିଲେ ବୈଠକରେ କୃଷକ ସଂଘଗୁଡ଼ିକର ପ୍ରତିନିଧିମାନେ କୃଷକମାନଙ୍କର ପ୍ରତିନିଧିତ୍ୱ କରିଥିଲେ ଉଭୟ ପକ୍ଷ ମଧ୍ୟରେ ପରବର୍ତ୍ତୀ କଥାବାର୍ତ୍ତା ଆସନ୍ତାକାଲି ଅନୁଷ୍ଠିତ ହେବ ବୈଠକ ପରେ ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ନୂଆ କୁଷି ଆଇନଗୁଡ଼ିକୁ ଦେଢ଼ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବାକୁ କେନ୍ଦ୍ର ସରକାର କୃଷକ ସଂଘଗୁଡ଼ିକୁ ପ୍ରତିଶ୍ରୁତି ଦେଇଛନ୍ତି ଏହି ସମୟ ମଧ୍ୟରେ ସରକାର ଓ କୃଷକ ସଂଘଗୁଡିକର ପ୍ରତିନିଧିମାନେ କୃଷକମାନଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା କରିପାରିବେ ଓ ସେଗୁଡ଼ିକର ସମାଧାନ ବାହାର କରିପାରିବେ ଶ୍ରୀ ତୋମର କହିଛନ୍ତି ସରକାରଙ୍କର ଏହି ପ୍ରସ୍ତାବ ଉପରେ କୃଷକ ସଂଘଗୁଡ଼ିକ ପୁଙ୍ଗାନୁପୁଙ୍ଗ ଆଲୋଚନା କରିବେ ଓ ଆସନ୍ତାକାଲିର ବୈଠକରେ ସେମାନେ ଅଂଶଗ୍ରହଣ କରିବେ ବୋଲି ଜଣାଇଛନ୍ତି ନୂଆ କୃଷି ଆଇନଗୁଡ଼ିକ ଉଭୟ କୃଷିକ୍ଷେତ୍ର ଓ କୃଷକମାନଙ୍କ କୀବନରେ ବିପ୍ଲବାତ୍ମକ ପରିବର୍ତ୍ତନ ଆଣିପାରିବ ବୋଲି କୃଷିମନ୍ତ୍ରୀ ଦୋହରାଇଛନ୍ତି ସେ କହିଛନ୍ତି ସରକାର କୃଷକମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଓ କେହି କୃଷକମାନଙ୍କଠାରୁ ସେମାନଙ୍କର ଜମି ଛଡ଼ାଇ ନେଇଯାଇ ପାରିବ ନାହିଁ ସରକାର ଖୋଲା ମନରେ ସେମାନଙ୍କ ସହ କଥାବାର୍ତ୍ତା କରିବାକ୍ ସର୍ବଦା ବଚନବଦ୍ଧ ବୋଲି ମନ୍ତ୍ରୀ ଜଣାଇଛନ୍ତି

କୃଷି ମନ୍ତ୍ରଣାଳୟ କହିଛି ସରକାର ସର୍ବନିମ୍ବ ସହାୟକ ମୂଲ୍ୟରେ କୃଷକମାନଙ୍କଠାରୁ ଖରିପ୍ ଫସଲ ସଂଗ୍ରହ ଜାରି ରଖିବେ